ପୂରଣ ହୋଇଛି ମାଲକାନଗିରି ଜିଲ୍ଲା ବିଛିନ୍ନାଞଳବାସୀଙ୍କ ବହୁଦିନର ସ୍ୱପ୍ନ ଜଳବନ୍ଦୀ ଜୀବନରୁ ସେମାନେ ପାଇଛନ୍ତି ମୁକ୍ତି ଆଉ ଏହା ଦ୍ୱାରା ସେମାନଙ୍କର ଦୂର ହେବ ସ୍ୱାସ୍ଥ୍ୟ ଗମନାଗମନ ସରକାରୀ ସୁବିଧା ନେଇ ନାନା ସମସ୍ୟା ବହୁଚର୍ଚ୍ଚିତ ମାଲକାନଗିରିର ଏହି ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଶ କରିଛନ୍ତି

ସେତୁ ହେବା ଦ୍ୱାରା ଏହି ବିଛିନ୍ନାଞ୍ଚଳବାସୀ ସମାଜର ମୁଖ୍ୟଧାରାରେ ପହଞ୍ଚିବା ସହଜ ହେବ

ବିଏସ୍ଏଫ୍ ଏସ୍ଓଜି ଓ ଡିଭିଏଫ୍ ଯବାନମାନଙ୍କୁ ଏଥିରେ ନିୟୋଜିତ କରାଯାଇଛି ସେତୁର ସୁରକ୍ଷା ପାଇଁ ଆଲୋକିକରଣ ବ୍ୟବସ୍ରା କରାଯାଇଛି

ସେହିପରି ବିଭିନ୍ନ ଅନୁଷ୍ଷାନ ପକ୍ଷରୁ ମଧ୍ଧ ସ୍ୱର୍ଗତ ଜଷ୍ଟିସ୍ ରାୟଙ ପ୍ରତିମର୍ଭିରେ ଶ୍ରଦ୍ଧାଞ୍ଞଳି ଅର୍ପଣ କରିଥିଲେ କାରଗିଲ ବିଜୟ ଦିବସ ଆଜି କାଗଗିଲ ବିଜୟ ଦିବସର ଉନବିଂଶ ବାର୍ଷିକୀ ପାଳନ କରାଯାଇଛି

ଏହାପରେ ଶ୍ରୀଜଉମାନଙ୍କୁ ଗ୍ରହଣ ମହାସ୍ନାନ କରାଯିବ

ଶ୍ରୀମ ମହାମାନବୀୟ ଲୀଳା କରିବା ପରେ ଆକିଠାରୁ ରତୁସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ

ଭିଜିଲାନ୍ବ ଏ ସଂପର୍କରେ ମାମଲା ରୁଜୁ କରିଥିଲା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

ସେହିପରି ଆଜି ଭୋର୍ ସମୟରେ ବାସୁଦେବପୁର ଥାନା ବାଗ୍ଦା ବିନାୟକପୁର ଗ୍ରାମର ଯୁବକ ଘରେ ଶୋଇଥିବା ସମୟରେ କାନ୍ତପଡ଼ିବାରୁ ମୃତ୍ୟୁ ଘଟିଛି

ଜୀବନ ବଞାଇବାକୁ ମା' ତାର ଦୁଇ ଶିଶୁଙ୍ଙୁ ଧରି ପଳାଉଥିବାବେଳେ ହାତୀଟି ଆକ୍ରମଣ କରିଥିଲା ଫଳରେ ଗୋଟିଏ ଶିଶୁର ଘଟଣାସ୍ଚଳରେ ମୃତ୍ୟୁ ଘଟିଥିଲା ଗୁରୁତର ଆହତ ଅବସ୍ଚାରେ ମା' ଓ ଅନ୍ୟଶିଶୁଟି ବାଂଶପାଳ ଗୋଷୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିିିତ ହେଉଛନ୍ତି